ରାଜନେତା ଏବଂ ଅଫିସରଙ୍କ ମଧରେ ରାଜନୀତିରେ କିଏ ସଫଳତା ହାସଲ କରିବେ ତାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉକୃଷ୍ଠା ବୃଦ୍ଧି ପାଇଛି

ପାତ୍ରଙ୍କ ସମେତ ଅନ୍ୟ କେତେକ କର୍ମଚାରୀ ମଧ୍ଧ ଆହତ ହୋଇଥିବା ଜଣାପଡ଼ିଛି

ସେହିପରି ଗୋଟିଏ ଲୋକସଭା ଆସନ ପାଇଁ ମଧ୍ଧ ନିର୍ବାଚନ ଅନୁଷିତ ହେବ

କେନ୍ଦ ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ମୁଁ ଥିବା ପର୍ଯ୍ୟନ୍ତ କେହି କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହଁ

ପରେ ସେ ବାଲେଶ୍ୱରରେ ଆୟେଜିତ ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଆସନ୍ତାକାଲି ପ୍ରଧାନମନ୍ତୀଙ୍କ ଗସ୍ତକ୍ ଦୂଷିରେ ରଖି ସୁରକ୍ଷା ବ୍ୟବସ୍ଗାକୁ କଡ଼ାକଡ଼ି କରାଯାଇଛି

ବାଲେଶ୍ୱରର ଏକ ସଭାରେ ଯୋଗଦେବେ

ଅନନ୍ତ ତାଙ୍କ ସମର୍ଥକଙ୍କ ସହ କାର୍ରେ ଯାଉଥିବା ବେଳେ ବୋମାମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି

ଜଗନ୍ନାଥ ଗତକାଲି ନିର୍ବାଚନ ପ୍ରଚାର ସାରି ଡେଲ୍ଟା କଲୋନିସ୍ସିତ ବିଜେପି ପାର୍ଟି ଅଫିସ୍କୁ ଯାଉଥିବା ବେଳେ ତାଙ୍ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି